ସେହିପରି ଯାତ୍ରୀବାହୀ ବସ୍ଗୁଡ଼ିକର ପରମିଟ୍ ମଧ ବଢ଼ିଛି

ସାରଥୀ ପୋର୍ଟାଲ କାର୍ଯ୍ୟକ୍ରମ ହେବା ନେଇ ମଧ ସୂଚନା ଦିଆଯିବ ସ୍କୁଟ ବୁକିଂ ପାଇଁ ଯେଉଁ ଫି ଦାଖଲ ହୋଇଛି ତାହା ବଳବତ୍ତର ରହିବ ବୋଲି ବିଙ୍କପ୍ତିରେ କୁହାଯାଇଛି

ସେହିଭଳି ବ୍ଲକ ଅଧ୍ଧକ୍ଷଙ୍କ ଭଉ

ଭୁବନେଶ୍ୱର ଆଞ୍ଚଳିକ ପାଶିପାଗ କେନ୍ଦର ସ୍ଟଚନା ଅନୁସାରେ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର ମାଲକାନଗିରି ସମେତ କୋରାପୁଟ ରାୟଗଡା ନବରଙ୍ଗପୁର ଗଜପତି ଓ ଗଞ୍ଠାମର କିଛି ଅଞ୍ଞଳରେ ପ୍ରବେଶ କରିଛି